ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ଛାତ୍ରଛାତ୍ରୀମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସ୍କାର୍ଟ୍ ଇଣ୍ଡିଆ ହାକାଥନ୍କୁ ସମଗ୍ର ଦେଶରେ ଆରମ୍ଭ କରାଯାଇଥିଲା ଦେଶ ବ୍ୟାପୀ ଅନ୍ଲାଇନ୍ ଜରିଆରେ ଏହାର ଆୟୋଜନ କରାଯାଇ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ

ନୂଆ ଶିକ୍ଷାନୀତିରେ ଉଭୟ ସ୍କୁଲ୍ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଓ ସଂସ୍କାର ଅଣାଯାଇଛି

ସେ କହିଛନ୍ତି ନ୍ନଆ ଶିକ୍ଷାନୀତି ଭାରତକୁ ବିଶ୍ୱରେ ଜ୍ଞାନ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବ

ଏଥିପାଇଁ ବିଭିନ୍ନ ପରୀକ୍ଷାଗାର ମେଡିକାଲ କଲେଜ ଗବେଷଣାଗାର ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ବିଶେଷ କରି ଡାକବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି କୋଭିଡ୍ ସଂକ୍ରମଣର ମୁକାବିଲା ପାଇଁ ସରକାର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ବ୍ୟାପକ ଉନ୍ନତି ଆଣିଛନ୍ତି କେନ୍ଦ୍ର ସରକାର' ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି ନମୁନା ପରୀକ୍ଷା ସଫକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ନୀତି ମାଧ୍ୟମରେ କରୋନାର ମୁକାବିଲା କରୁଛନ୍ତି ଗତ ଜାନ୍ଦଆରୀ ମାସରେ ଦେଶରେ କେବଳ ଗୋଟିଏ ମାତ୍ ନମ୍ରନା ପରୀକ୍ଷାଗାର ଥିଲା

ତେବେ ଏହା ସତ୍ତ୍ୱେ ସର୍ବଭାରତୀୟ ସ୍ତରରେ ନମୁନା ପରୀକ୍ଷା କରାଯିବା ଏବେ ମଧ୍ୟ ସମ୍ଭବ ହୋଇନାହିଁ ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ପାରମ୍ପରିକ ପଦ୍ଧତିକୁ ମଧ୍ୟ ଉପଯୋଗ କରିବାକୁ କହିଛନ୍ତି ବର୍ଦ୍ଧନ ମିଟିଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଊନ୍ନବିଂଶ ଉଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିଛନ୍ତି

ଦେଶରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ମାସ୍କ୍ ଓ ବେଷ୍କିଲେଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିବା ବିଷୟରେ ମନ୍ତ୍ରୀମାନଙ୍କର ଗୋଷ୍ଠୀକୁ ସୂଚନା ଦିଆଯାଇଛି

ଯେଉଁସବୁ ଦେଶଗୁଡ଼ିକରୁ ଭାରତୀୟମାନଙ୍କୁ ଅଣାଯିବ ସେଗୁଡ଼ିକ ମଧ୍ୟରେ ଉପସାଗରୀୟ ଦେଶ ସମୂହ ଆମେରିକା କାନାଡ଼ା ବ୍ରିଟେନ୍ କର୍ମାନୀ ଫ୍ରାନ୍ସ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ମ୍ୟାଲେସିଆ ଫିଲିପାଇନ୍ସ ସିଙ୍ଗାପୁର ବାଙ୍ଗଲାଦେଶ ମ୍ୟାମାର୍ ଥାଇଲାଣ୍ଡ ଚୀନ୍ ଇକ୍ରାଏଲ୍ ଓ କିର୍ଗିଜ୍ସ୍ତାନ ରହିଛି

ବ୍ରିଟେନ୍ ସିଙ୍ଗାପୁର ଫିଲିପାଇନ୍ସ ଆମେରିକା ବାଙ୍ଗଲାଦେଶ ଓ ମ୍ୟାଲେସିଆ ଭଳି ଦେଶରୁ ଭାରତୀୟମାନଙ୍କୁ ଅଣାଯାଇଛି

ପ୍ରେମ୍ଚାନ୍ଦଙ୍କ ଉପରେ ବୃତ୍ତଚିତ୍ରଟିକୁ ପିସି ଶର୍ମା ନିର୍ଦ୍ଦେଶନା ଦେଇଥିବା ବେଳେ ଉପନ୍ୟାସ ସମ୍ରାଟ ଭାବେ ଜଣାଶୁଣା ପ୍ରେମ୍ଚାନ୍ଦଙ୍କ ଜୀବନୀର ଏକ ସଂକ୍ଷିପ୍ତ ବିବରଣୀ ଏଥିରେ ଉପସ୍ଥାପନ କରାଯାଇଛି ତାଙ୍କର ଅସଂଖ୍ୟ କ୍ଷୁଦ୍ରଗଳ୍ପ ଉପନ୍ୟାସ ଓ କବିତାରେ ଭାରତର ଗ୍ରାମୀଣ ଜୀବନର ଜୀବନ୍ତ ବ୍ୟାଖ୍ୟା ହୋଇଛି

ଏକ ଘକ୍ଷାର ଏହି ବୃତ୍ତଚିତ୍ରରେ ମହଞ୍ମଦ୍ ରଫିଙ୍କ କୀବନର ସ୍ୱତନ୍ତ୍ର ମୁହର୍ତ୍ତଗୁଡ଼ିକର ବ୍ୟାଖ୍ୟା ହେବା ସହ ତାଙ୍କର ଚିରସବୁଜ ସଂଗୀତଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ଇଦ୍ ଉଲ୍ ଜୁହା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଜନସାଧାରଣ ବିଶେଷ କରି ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦ୍ ଉଲ୍ ଜୁହାର ଅବ୍ୟବହିତ ପୂର୍ବରୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କର ବାର୍ତ୍ତାରେ କହିଛନ୍ତି ଇଦ୍ ଉଲ୍ ଜୁହା ବଳୀଦାନ ଓ ପ୍ରେମର ସଂକେତ ବହନ କରେ ଓ ସମସ୍ତଙ୍କର ମଙ୍ଗଳ ପାଇଁ ଏହା ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସୁଛି